ରଣ ଛାଡ଼ ନାଁରେ କୃଷକମାନଙ୍କୁ କଟ୍ରେସ ଭୁଆଁ ବୁଲାଉଥିବା ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ଭୁଟାନ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଭୂଟାନ ପ୍ରଧାନମନ୍ତ୍ରୀ ଲୋତୟ ଶେରିଂଙ୍କ ସହ ଆକି ନୂଆଦିଲ୍ଲୀରେ କଥାବାର୍ତ୍ତା କରିଛନ୍ତି ତିନିଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ଶେରିଂ ଗତକାଲି ନୂଆ ଦିଲ୍ଲୀରେ ପହଞ୍ଚିଥିଲେ ଦୁଇଦେଶ ମଧ୍ୟରେ କ୍ରଟନୈତିକ ସଫପର୍କ ସ୍ଥାପନର ସ୍ତବର୍ଣ୍ଣ କୟନ୍ତୀ ପାଳନ ଅବସରରେ ସେ ଭାରତ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ଶ୍ରୀ ଶେରିଂଙ୍କ ମଧ୍ୟରେ କଥାବାର୍ତ୍ତାରେ ଦ୍ୱିପକ୍ଷୀୟ ସଂପର୍କର ସବୁ ଦିଗଗୁଡ଼ିକ ସମେତ ଉଚ୍ଚସ୍ତରୀୟ ଆଦାନପ୍ରଦାନ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ସଂପର୍କ ଅର୍ଥନୈତିକ ଓ ବିକାଶ ସହଯୋଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ଦୁଇଦେଶ ମଧ୍ୟରେ ବହୁପାକ୍ଷୀକ ଭାଗିଦାରିତାର ପ୍ରଗତି ବିଷୟରେ ଉଭୟ ନେତା ସମୀକ୍ଷା କରିଛନ୍ତି ଏବଂ ସହଯୋଗ ଓ ବନ୍ଧୁତା ସଂପର୍କକୁ ସଂପ୍ରସାରଣ ଓ ନିରନ୍ତର କରିବା ଉପାୟଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଶେରି ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଥିବାରୁ ନୂଆଦିଲ୍ଲୀ ସହ ସଂପର୍କ ପ୍ରତି ଭୁଟାନ ଗୁରୁତ୍ୱ ପ୍ରଦାନ କରୁଥିବା ଏଥିରୁ ସ୍ୱଷ୍ଟ ପ୍ରମାଣିତ ହୋଇଛି ଶ୍ରୀ ଶେରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁଙ୍କୁ ସାକ୍ଷାତ କରିବେ ପୂର୍ବରୁ ଶ୍ରୀ ଶେରିଂଙ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆଜି ସକାଳେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା

ଶ୍ରୀ ଶେରିଂ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କୁ ସାକ୍ଷାତ କରିଥିବାର ଖବର ମିଳିଛି

ହିମାଚଳ ପ୍ରଦେଶରେ ବିଜେପି ସରକାରର ଏକବର୍ଷ ପୂର୍ତ୍ତି ପାଳନ ଅବସରରେ ଧର୍ମଶାଳାଠାରେ ଆୟୋଜିତ ଏକ ସାଧାରଣସଭାରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି

କଂଗ୍ରେସକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି ଗୋଟିଏ ପାହ୍ୟା ଗୋଟିଏ ପେନ୍ସନ୍ ଯୋଜନାର କାର୍ଯ୍ୟକାରିତା ନାଁରେ କଂଗ୍ରେସ ଯେଭଳି ଦେଶର ସୈନିକମାନଙ୍କୁ ଠକିଥିଲା ସେହିଭଳି ରଣ ଛାଡ଼ ବାହାନା କରି କୃଷକମାନଙ୍କୁ ଭୂଆଁ ବୁଲାଉଛି

ବିରୋଧୀଦଳ ସଦସ୍ୟମାନଙ୍କ ପକ୍ଷରୁ ଏ ସମ୍ପର୍କରେ ଆସିଥିବା ସଂଶୋଧନ ପ୍ରସ୍ତାବ କାଟ୍ ଖାଇଯାଇଛି

ଏହି ବିଲ୍ର ବ୍ୟବସ୍ଥା ଅନୁସାରେ ତତ୍କାଳ ତଲାକ୍ ବା ଛାଡ଼ପତ୍ର ଦେବା ବ୍ୟବସ୍ଥା ଅବୈଧ ହୋଇଛି ଏହି ବିଲ୍ଟି ଆଇନ୍ରେ ପରିଣତ ହେଲେ ଯେଉଁମାନେ ବେଆଇନ୍ ଭାବେ ନିଜ ପତ୍ନୀଙ୍କୁ ତତ୍କାଳ ଛାଡ଼ପତ୍ର ଦେବେ ସେମାନେ ତିନିବର୍ଷ କାରଦଣ୍ଡ ଭୋଗିବେ

ବିଲ୍ ଉପରେ ହୋଇଥିବା ବିତର୍କରେ ଭାଗ ନେଇ କେନ୍ଦ୍ର ଆଇନ୍ ଓ ନ୍ୟାୟମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଏହି ବିଲ୍ ଆଣିବାରେ ସରକାର କୌଣସି ଧର୍ମ ବା ସମ୍ପ୍ରଦାୟକୁ ଲକ୍ଷ୍ୟରେ ରଖିନାହାନ୍ତି ଏହା କେବଳ ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବିଲ୍କୁ ଯୁଗ୍ମ ସିଲେକ୍ କମିଟିକୁ ପଠାଇବା ପାଇଁ କଗ୍ରେସ ଆର୍ଜେଡି ନ୍ୟାସନାଲ୍ କନ୍ଫରେନ୍ସ ସମାଜବାଦୀ ପାର୍ଟି ବିଜେଡ଼ି ଓ ଏନ୍ସିପି ର ସଦସ୍ୟମାନେ ଦାବି କରିଥିଲେ ତେବେ ମନ୍ତ୍ରୀ ଏହାକୁ ଗ୍ରହଣ ନ କରିବାରୁ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ପାର୍ଲାମେଣ୍ଟ୍ ଆଡ୍ଜର୍ନ ରାଜ୍ୟସଭା ଓ ଲୋକସଭାରେ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି କାବେରୀ ନଦୀ ବିବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଦଳ ସଦସ୍ୟମାନେ ହୋହଲ୍ଲା କରିବାରୁ ରାଜ୍ୟସଭାକୁ ସାରାଦିନ ପାଇଁ ମୁଲତବୀ ରଖାଯାଇଛି

ରାଜ୍ୟସଭାରେ କାର୍ଯ୍ୟଧାରା ଆରମ୍ଭ ହେବାମାତ୍ରକେ ପ୍ରବଳ ହଟ୍ଟଗୋଳ ହେବାରୁ ଅଧ୍ୟକ୍ଷ ଏମ୍ ଭେଙ୍କୟାନାଇଡୁ ଅକ୍ଷ କେଇମିନିଟ୍ ପରେ ସଭାକାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ ନିଜନିଜର ଦାବି ସପକ୍ଷରେ ଏଆଇଏଡ଼ିଏମ୍କେ ଡିଏମ୍କେ ଓ ଟିଡିପିର ସଦସ୍ୟମାନେ ସ୍କୋଗାନ୍ ଦେଇ ହୋହଲ୍ଲା କରିବାରୁ ସଂସଦୀୟ ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ୍ କହିଥିଲେ ଯେ ଶୀତକାଳୀନ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ସପ୍ତାହେ ବାକିଥିଲାବେଳେ ସଭାକାର୍ଯ୍ୟ ପରିଚାଳନା ପାଇଁ ସରକାରଙ୍କ ସହ ସବୁ ସଦସ୍ୟମାନେ ସହଯୋଗ କରିବା ଉଚିତ କାବେରୀ ନଦୀ ବିବାଦ ସମେତ ସବୁ ପ୍ରସଙ୍ଗ ଉପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ଅନ୍ୟପକ୍ଷରେ ଅଧ୍ୟକ୍ଷ ଶ୍ରୀ ନାଇଡୁ କହିଥିଲେ ସଦସ୍ୟମାନେ ବାରମ୍ଘାର ବିଶ୍ୱଙ୍ଗଳା କରୁଥିବାରୁ ସଭାକାର୍ଯ୍ୟ ପରିଚାଳନା ପାଇଁ ତାଙ୍କର ଆଉ ଧୈର୍ଯ୍ୟ ନାହିଁ ତେଣୁ ସଭାକାର୍ଯ୍ୟକୁ ଆଜି ସାରା ଦିନ ପାଇଁ ସେ ମୁଲତବୀ ରଖିଥିଲେ ଏନ୍ଆଇଏ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେଣ ରିଜିଜ୍ଜୁ ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରଶଂସନୀୟ କାମ କରୁଛି ବୋଲି କହିଛନ୍ତି

ଇଣ୍ଡିଆ ପ୍ରୋଟେଷ୍ଟ ପାକ୍ ସୀମା ଆରପଟୁ ସନ୍ତାସବାଦୀ ଅନୁପ୍ରବେଶ ସାଧାରଣ ଜନବସତି ଏବଂ ନିରାପତ୍ତା ବାହିନୀ ଉପରକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ ବିରୁଦ୍ଧରେ ଭାରତ ପାକିସ୍ତାନ ନିକଟରେ ଦୂଢ଼ ପ୍ରତିବାଦ ଜଣାଇଛି

ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ରାଷ୍ଟ୍ରଦ୍ତଙ୍କୁ ଗତକାଲି ଡକେଇ ଭାରତ ଭିତରକୁ ସନ୍ତାସବାଦୀମାନଙ୍କର ଅନୁପ୍ରବେଶ ପାଇଁ ପାକିସ୍ତାନୀ ସୈନ୍ୟ ବାହିନୀର ନିରନ୍ତର ସମର୍ଥନ ପ୍ରତି ଘୋର ଉଦ୍ବେଗ ପ୍ରକାଶ କରିଛି ପାକିସ୍ତାନ ନିୟନ୍ତ୍ରଣରେ ଥିବା ସନ୍ତାସବାଦୀମାନଙ୍କୁ ଭାରତ ବିରୁଦ୍ଧରେ କୌଣସି ପ୍ରକାରେ ବ୍ୟବହାର ନ କରିବା ପାଇଁ ଦ୍ୱିପକ୍ଷିୟ ବୃଝାମଣାକୁ ପାକିସ୍ତାନ ପାଳନ କର୍ ବୋଲି ଭାରତ କହିଛି

ପ୍ରେସିଡେଣ୍ଟ୍ ମୁମ୍ଘାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯୋଗ ଦ୍ୱାରା ଭାରତ ନିଜର ଆଧ୍ଘାତ୍ମିକ ଶକ୍ତିକୁ ସାରା ବିଶ୍ୱରେ ପ୍ରତିଷ୍ଠିତ କରାଇଛି ଯୋଗର ଅନ୍ୟ ନାମ ହେଉଛି ଲୋକଙ୍କୁ ଯୋଡ଼ିବା ଏବଂ ସାରା ବିଶ୍ୱରେ ସଂପର୍କର ସଂସ୍କୃତି ଗଢ଼ିବା ଯୋଗଶିକ୍ଷାକୁ ଆହୁରି ପ୍ରସାରିତ କରିବା ପାଇଁ ଯୋଗଗୁରୁମାନଙ୍କୁ ଅଧିକ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା ସେ କହିଚ୍ଛନ୍ତି ଆକି ମୁମ୍ୟାଇଠାରେ ସଭାବ ଉତ୍ସବର ଉଦ୍ଘାଟନ କରି ରାଷ୍ଟ୍ରପତି ଏହା କହିଛନ୍ତି ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ସେମାନଙ୍କର ପାଠ୍ୟକ୍ରମରେ ଯୋଗକୁ ଏକ ବିଷୟଭାବେ ସାମିଲ କରିଥିବାରୁ ଶ୍ରୀ କୋବିନ୍ଦ ଧନ୍ୟବାଦ ଜଣାଇଛନ୍ତି

ପଞ୍ଜାବ ପୋଲ୍ ପଞ୍ଜାବରେ ପଞ୍ଜାୟତ ନିର୍ବାଚନ ସମୟରେ ଯେକୌଣସି ପ୍ରାର୍ଥୀ କିମ୍ବା ବ୍ୟକ୍ତି ବିଶେଷ ଭୋଟ୍ ଗ୍ରହଣ କେନ୍ଦ୍ର ବାହାରେ ଭୋଟିଂ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରିପାରିବେ ରାଜ୍ୟ ନିର୍ବାଚନ କମିଶନ୍ ଏହାକୁ ଅନୁମତି ପ୍ରଦାନ କରିଛନ୍ତି କମିଶନ୍ର ଜଣେ ମୁଖପାତ୍ର ଚଣ୍ଡିଗଡ଼ଠାରେ କହିଛନ୍ତି ଯେ ଏହି ଭିଡ଼ିଓ ଗ୍ରାଫି ପାଇଁ କୌଣସି ଅଧିକାରୀଙ୍କଠାରୁ ଅନୁମତି ନେବାର ଆବଶ୍ୟକତା ନାହିଁ ଭୋଟ୍ଦାନରେ ଗୁପ୍ତତା ବଜାୟ ରଖିବା ପାଇଁ ଭୋଟ୍ଗ୍ରହଣ କେନ୍ଦ୍ର ଭିତରେ ଭିଡ଼ିଓ ରେକର୍ଡିଂ ହୋଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ ସ୍ୱଷ୍ଟୀକରଣ ଜାରି କରିଛନ୍ତି

ଏନ୍ଏଚ୍ଆର୍ସି ଜାତୀୟ ମାନବାଧିକାର ଆୟୋଗ ଏନ୍ଏଚ୍ଆର୍ସି ପକ୍ଷରୁ ନିଃଶୁଳ୍କ ଟେଲିଫୋନ୍ ନମ୍ଭର ଓ ସାଧାରଣ ସେବା କେନ୍ଦ୍ର ଜରିଆରେ ଅଭିଯୋଗ ଦାଖଲ ସୁବିଧା ବ୍ୟବସ୍ଥା ସ୍ଥାପନ କରାଯାଇଛି

ଏଥିରେ ଜଣେ ସନ୍ତ୍ରାସବାଦୀର ମୃତ୍ୟୁ ଘଟିଛି ମୃତ ସନ୍ତ୍ରାସବାଦୀକୁ ଚିହ୍ନଟ କରାଯାଇ ପାରିନାହିଁ ସବିଶେଷ ଖବରକୁ ଅପେକ୍ଷା କରାଯାଇଛି

ଏହା ତାଙ୍କ କ୍ରୀଡ଼ା ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଚଳିତ ସିରିଜ୍ରେ ପୂଜାରା ତାଙ୍କର ଦ୍ୱିତୀୟ ଶତକ ଅର୍ଜନ କରିଛନ୍ତି

ତେବେ ଦ୍ୱିତୀୟ ଇନିଂସ୍ରେ ସେ କୌରସି ରନ୍ ସଂଗ୍ରହ କରି ନପାରି ପାଭିଲିୟନ୍କୁ ଫେରିଯାଇଥିଲେ